ପ୍ରଧାନମନ୍ତ୍ରୀ ନମାମି ଗଙ୍ଗେ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବେ

ସୋମବାର ଦିନ ମତଦାନ ହେବ

ପିଏମ୍ କାନପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର କାନପୁରକୁ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ଏବେ ଗଙ୍ଗା ଜାତୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ଏହି ବୈଠକରେ ନମାମୀ ଗଙ୍ଗେ କାର୍ଯ୍ୟକ୍ରମରେ ଘଟିଥିବା ଅଗ୍ରଗତିର ସମୀକ୍ଷା କରାଯିବ ବୈଠକ ପରେ ଶ୍ରୀମୋଦୀ ଗଙ୍ଗାନଦୀରେ ନୌକାବିହାର କରି 'ନମାମୀ ଗଙ୍ଗେ' କାର୍ଯ୍ୟକ୍ରମ ଦ୍ୱାରା କ'ଣ ସବୁ ପରିବର୍ତ୍ତନ ଘଟିଛି ତାହାର ତଦାରଖ କରିବେ ଉତ୍ତର ପ୍ରଦେଶ ବିହାର ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ୍କରଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ର ଓ ରାଜ୍ୟର ବହୁ ଅଫିସର ମଧ୍ୟ ଏହି ବୈଠକରେ ଯୋଗଦେଇଛନ୍ତି

ଝାଡଖଣ୍ଡ ଇଲେକ୍ସନ ଝାଡଖଣ୍ଡର ଚତ୍ର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ

ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶେଷ ଉଦ୍ୟମ ଚଳାଇଥିବାରୁ ପ୍ରଚାର ସରଗରମ ହୋଇଛି ପ୍ରାୟ ସବୁ ରାଜନୈତିକ ଦଳର ତୁଙ୍ଗ ନେତାମାନେ ନିର୍ବାଚନ ସଭା ଓ ରାଲି ମାନ କରୁଛନ୍ତି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନୀ ଆଜି ବିଭିନ୍ନ ନିର୍ବାଚନ ସଭାଗୁଡିକରେ ଉଦ୍ବୋଧନ ଦେବେ ରାଜନାଥ ବ୍ରୋ ମିଟ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ନ୍ତାଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ଉପଦେଷ୍ଟା କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ ବୈଠକରେ ସୀମା ସଡକ ସଂଗଠନ ଆଲୋଚନାର ମ୍ରଖ୍ୟ ପ୍ରସଙ୍ଗ ଥିଲା ସୀମା ସଡକ ସଂଗଠନ ମହାନିର୍ଦ୍ଦେଶକ ଲେଫୁନାଣ୍ଟ ଜେନେରାଲ ହରପାଲ ସିଂ ସଂଗଠନର କାର୍ଯ୍ୟ ଶୈଳୀ ବିଶେଷକରି ସୀମାନ୍ତ ଅଞ୍ଚଳରେ ସଶସ୍ତ ବାହିନୀ ପାଇଁ ସଡକ ମୌଳିକ ଡାଞ୍ଚା ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିସ୍ତୂତ ବିବରଣୀ ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରଣାଳୟର୍ତ ଜାରି ଏକ ବିବୃତ୍ତିରେ କୃହାଯାଇଛି ସୀମା ସଡକ ମୌଳିକ ଡାଞ୍ଚା ନିର୍ମାଣରେ ସୀମା ସଡକ ସଂଗଠନର କାର୍ଯ୍ୟ ଓ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଶୈଳୀରେ ଉନ୍ତି ଦିଗରେ ଏହାର ଉଦ୍ୟମର ପ୍ରତିରକ୍ଷାମନ୍ତ୍ରୀ ପ୍ରଶଂସା କରିଥିଲେ ବୈଠକର ଆଲୋଚନା ସମୟରେ ସଦସ୍ୟମାନେ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ଯାହାକୁ ପ୍ରତିରକ୍ଷା ମନ୍ତ୍ରୀ ସାଦରେ ଗ୍ରହଣ କରିଥିଲେ

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କ ଉପଦେଷ୍ଟା କେ କେ ଶର୍ମା ଜାନ୍ଗୁଠାରେ ଏକ ସର୍ବସାଧାରଣ ଆପଭି ଅଭିଯୋଗ ସମାଧାନ କେନ୍ଦ୍ରରେ ଏହା ଘୋଷଣା କରିଛନ୍ତି ସେ କହିଛନ୍ତି' ଲୋକମାନଙ୍କର ଆପଭି ଅଭିଯୋଗ ଗୁଡିକର ସମାଧାନ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନାଗୁଡିକର ଦ୍ରତ କାର୍ଯ୍ୟକାରିତା ସକାଶେ ସମ୍ପୃକ୍ତ ବିଭାଗଗୁଡିକୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଶ୍ରୀ ଶର୍ମା କହିଛନ୍ତି' ଲୋକମାନଙ୍କ ଆପଭି ଅଭିଯୋଗଗୁଡିକର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରାଯାଉଛି ଓ ଏ ସଂକ୍ରାନ୍ତରେ ସମ୍ପୃକ୍ତ ବିଭାଗ ଓ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡିକ ଠାରୁ ନିୟମିତ ସମୟ ବ୍ୟବଧାନରେ ରିପୋର୍ଟ ନିଆଯାଉଛି ଏପି ଦିଶା ଆକୁ ଆନ୍ଧ୍ରପ୍ରଦେଶ ସରକାର ମହିଳା ଓ ଶିଶୁମାନଙ୍କର ସୁରକ୍ଷା ପାଇଁ ନ୍ତଆ ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି' ଦିଶା ଆଇନରେ ମହିଳାମାନଙ୍କ ପ୍ରତି ଜଘନ୍ୟ ଅପରାଧ କ୍ଷେତ୍ରରେ ମୃତ୍ୟଦଣ୍ଡ ସମେତ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି ଏହି ଆଇନ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ଯୌନ ଅପରାଧ ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ଓ ମହିଳାମାନଙ୍କୁ ହଇରାଣ ହରକତ କରାଇବା ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି

ମହା ଏଟିଏସ ମହାରାଷ୍ଟ୍ର ସନ୍ତାସବାଦ୍ ବିରୋଧୀ ସ୍କାର୍ଡ ବେଆଇନ ଘୋଷିତ ଭାରତୀୟ ଇସଲାମୀୟ ଛାତ୍ର ଆନ୍ଦୋଳନ ସିମି ର ଆଉ ଜଣେ ସଦସ୍ୟଙ୍କୁ ଦିଲ୍ଲୀରୁ ଗିରଫ କରିଛି

ଇଜାଜ ଆକ୍ରାମ୍ ସେଖ ୍ ଓ ଇଲିଆସ୍ ଆକ୍ରାମ ସେଖ୍ ଭାତୃଦ୍ୱୟଙ୍କୁ ଏହି ମାମଲାରେ ଖୋଜା ଚାଲିଥିଲା

ଗତ ରାତିରେ ଆମ ସମ୍ଭାଦଦାତାଙ୍କ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି' ଆଇନ ଶ୍ରୁଙ୍ଗଳା ପରିସ୍ଥିତି ବଜାୟ ରଖିବା ପାଇଁ ଅତିରିକ୍ତ କବାନମାନଙ୍କୁ ମୁତ୍ୟନ କରାଯାଇଛି ସେ କହିଛନ୍ତି' ପ୍ରାୟ ଏକହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି ସେମାନେ ବିଭିନ୍ନ ପ୍ରକାରର ହିଂସାତ୍କକ ବିକ୍ଷୋଭ ପ୍ରଦର୍ଶନ ସହ ସମ୍ପୃକ୍ତ ଥିଲେ ଅସାମାଜିକ ଶକ୍ତିମାନେ ଯେପରି ପରିସ୍ଥିତିକୁ ଖରାପ ନ କରନ୍ତି ସେଥିପ୍ରତି ସତର୍କ ରହିବାକୁ ଡିଜିପି ଆନ୍ଦୋଳନକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ନାଗରିକ ସଂଶୋଧନ ଆଇନ ବିରୁଦ୍ଧରେ ପ୍ରତିବାଦ ସମୟରେ ପିଲାମାନେ ଯେପରି ଏଥିରେ ସଂଶ୍ଳିଷ୍ଟ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି' ପୋଲିସ ପରିସ୍ଥିତିକୁ ଖରାପ ହେବାକୁ ଦେବ ନାହିଁ

ଜିଲ୍ଲା ଡେପୁଟି କମିଶନର ବିଶ୍ୱଜିତ୍ ପେଗୁ ଆମ ସମ୍ଭାଦଦାତାକୁ ଜଣାଇଛନ୍ତି ଗୌହାଟୀ ଓ ଅନ୍ୟ ଜିଲ୍ଲାଗୁଡିକରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇବାକ୍ ପଦକ୍ଷେପ ନିଆଯାଉଛି

ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୂଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ମେଘାଳୟ ଗଣତାନ୍ତ୍ରିକ ମେଣ୍ଟ ଚେୟାରମ୍ୟାନ କନ୍ରାଡ୍ କେ ସାଙ୍ଗ୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ପରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟରେ ଇନର ଲାଇନ ପରମିଟ୍ ଲାଗୁ କରିବାକୁ ସେମାନେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପଡୋଶୀ ରାଜ୍ୟ ଆସାମର ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ମେଘାଳୟରେ ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକର ଘୋର ଅଭାବ ଦେଖାଦେଇଥିବା ବିଷୟରେ ସେମାନେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି

ୟୁଏସ ଚାଇନା ଆମେରିକା ଓ ଚୀନ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ରାଜିନାମା ବିଷୟରେ ଘୋଷଣା କରିଛନ୍ତି

ଆମେରିକା ଓ ଚୀନ ମଧ୍ୟରେ ଏହି ବାଣିଜ୍ୟ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ଅନେକ କୁପ୍ରଭାବ ପଡିଥିଲା ବୁଝାମଣାର ପ୍ରଥମ ପର୍ଯ୍ୟାୟ ଅନୁସାରେ ଚୀନର ବୌଦ୍ଧିକ ସମ୍ପଭି ବୈଷୟିକ ଜ୍ଞାନ ହସ୍ତାନ୍ତର କୃଷି ଆର୍ଥିକ ସେବା ମୁଦ୍ରା ଓ ବୈଦେଶିକ ବିନିମୟ ମୁଦ୍ରା ଭଳି ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାରର ଆବଶ୍ୟକତା ରହିଛି ବୁଝାମଣା ଅନୁସାରେ ଚୀନ ଯଦି ରାଜିନାମାର କୌଣସି ନିୟମ ଲଂଘନ କରେ ତେବେ ଟ୍ରମ୍ପ ପ୍ରଶାସନ ଏହା ଉପରେ ପୁନର୍ବାର କଟକଣା ଲାଗୁ କରିପାରିବେ

ଏହି ଏତିହାସିକ ନିର୍ବାଚନ ଗତ ଗୁରୁବାରଦିନ ଅନୁଷ୍ଠିତ ହୋଇଥିଲା